କୋଭିଡ୍ ନାଇଣ୍ଟିନ୍ର ପ୍ରତିଷେଧକ ବାହାର କରିବା ପାଇଁ ଭାରତ ଆମେରିକା ଓ ଇସ୍ରାଏଲ୍ ସହ ମିଶି କାର୍ଯ୍ୟ କରୁଛି

ଡିଆର୍ଡିଓ ସଲ୍ୟୁସନ୍ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ କୋଭିଡ୍ ନାଇଣ୍ଟନ୍ର ମୁକାବିଲା ଦିଗରେ ସହାୟତା କରିବାକୁ ନିରବଚ୍ଛିନ୍ନ ଭାବେ ଏହାର ଉଦ୍ୟମ କାରି ରଖିଛି ଡିଆର୍ଡିଓ ଏହାର ଜ୍ଞାନକୌଶଳ ଓ ଅଭିଜ୍ଞତାର ପ୍ରୟୋଗ କରି କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ଅନେକ ସମାଧାନ ପନ୍ଥା ବାହାର କରିଛି ଡିଆର୍ଡିଓ ଆଜି ଏହାର ଦୁଇଟି ଯନ୍ତ୍ର ନିର୍ମାଣ କରିଛି ଯାହା କରୋନା ଭୂତାଣୁର ମୁକାବିଲାରେ ସର୍ବସାଧାରଣ ସ୍ଥାନଗୁଡ଼ିକରେ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିପାରିବ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସ୍ୱୟଂକୂତ ବାଷ୍ପଭିତ୍ତିକ ସାନିଟାଇଜର ସିଞ୍ଚନ ଯନ୍ତ୍ର ଓ ୟୁଭି ସାନିଟାଇଜେସନ ବାକୁ ଏବଂ ହାତରେ ବ୍ୟବହାର କରାଯାଇ ପାରୁଥିବା ୟୁଭି ଯନ୍ତ୍ର ଦିଲ୍ଲୀ ସ୍ଥିତ ଅଗ୍ନି ବିସ୍ଫୋରକ ପଦାର୍ଥ ନିବାରଣ ଓ ପରିବେଶ ସୁରକ୍ଷା କେନ୍ଦ୍ର ଏହାର ବାଷ୍ପ ବୈଷୟିକଜ୍ଞାନର ବ୍ୟବହାର କରି ଏହି ସ୍ୱୟଂଚାଳିତ ବାଷ୍ପଭିତ୍ତିକ ସାନିଟାଇଜର ସିଞ୍ଚନ ଯନ୍ତ୍ରର ବିକାଶ କରିଛି କାର୍ଯ୍ୟାଳୟ କିମ୍ବା କର୍ମସ୍ଥଳୀ ମଧ୍ୟକୁ ପ୍ରବେଶ କରିବା ସମୟରେ ଏହି ଯନ୍ତ୍ର ସ୍ୱର୍ଶ କରାନଯାଇ ହାତକୁ ସାନିଟାଇଜ ଦ୍ୱାରା ଜୀବାଣୁମୁକ୍ତ କରାଯାଇ ପାରିବ ଏହି ଯନ୍ତ୍ର ପାଖରେ ହାତ ଦେଖାଇଲେ ଏଥିରୁ ସ୍ୱୟଂକୂତ ଭାବେ ଆଲକହଲଭିଭିକ ସାନିଟାଇଜର ବାହାରି ଆସି ହାତରେ ପଡ଼ିବ ଜଳୀୟ ବାଷ୍ପ ଭରିବା ବୈଷୟିକ ଜ୍ଞାନକୌଶଳକୁ ଭିତ୍ତି କରି ଏହାର ନିର୍ମାଣ କରାଯାଇଛି ଏହି ବୈଷୟିକଜ୍ଞାନ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ ଏହାକୁ ସ୍ୱର୍ଶ କରାନଯାଇ ଅଲଟ୍ରାସୋନିକ ସେନସର ମାଧ୍ୟମରେ ଚାଲୁ କରାଯାଇ ପାରିବ ଏହା ମଧ୍ୟରୁ ନିର୍ଗମନ ହେଉଥିବା ସାନିଟାଇଜରକୁ ହାତରେ ଲଗାଯାଇ ହାତକୁ ଜୀବାଣଉମୁକ୍ତ କରାଯାଇ ପାରିବ ଏହା ଦ୍ୱାରା ସର୍ବନିମ୍ନ ପଦାର୍ଥର ବ୍ୟବହାର କରି ହାତକୁ ସାନିଟାଇଜ୍ କରାଯାଇ ପାରିବ ଏହାକୁ ହସ୍କିଟାଲ୍ ମଲ ସରକାରୀ କାର୍ଯ୍ୟାଳୟ ଆବାସିକ ଅଟ୍ଟାଳିକା ବିମାନ ବନ୍ଦର ମେଟ୍ରୋ ଷ୍ଟେସନ୍ ରେଳ ଷ୍ଟେସନ ବସଷ୍ଟାଣ୍ଡ୍ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର କରାଯାଇ ପାରିବ ଏହା ବ୍ୟତୀତ ପୃଥକୀକରଣ କେନ୍ଦ୍ରଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଏହା ବହୁ ମାତ୍ରାରେ ଉପଯୋଗୀ ହେବାର ଆଶା କରାଯାଉଛି ଦିଲ୍ଲୀର ଶାରୀରିକ ବିଜ୍ଞାନ ଏ ସଂକ୍ରାନ୍ତୀୟ ଡିଫେନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜୋଲୋଜି ଆଣ୍ଡ ଆଲାଏଡ୍ ସାଇନ୍ସସ୍ ଡିପାସ୍ ଓ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଆଲାଏଡ୍ ସାଇନ୍ସେସ୍ ଇନ୍ମାସ୍ ଦ୍ୱାରା ଅଲଟ୍ରା ଭାୟୋଲେଟ୍ ସି ଲାଇଟ୍ ଭିଭିକ ସାନିଟାଇଜେସନ୍ ଡସ୍ ଓ ହାତରେ ବ୍ୟବହାର କରାଯାଉଥିବା ୟୁଭି ସି ସାନିଟାଇଜେସନ୍ ଡସ୍ ଗୁଡ଼ିକର ବିକାଶ କରାଯାଇଛି ଏହା କୋଭିଡ୍ ନାଇଷ୍ଟିନ୍ରେ ଥିବା ଜିନ୍ ଗତ ପଦାର୍ଥଗୁଡ଼ିକୁ ନଷ୍ଟ କରିପାରିବ ଡିଫେନ୍ସ ମିନିଷ୍ଟର ରିଭ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସଶସ୍ତ ବାହିନୀ ଚିକିତ୍ସା ସେବା ଏଏଫ୍ଏମ୍ଏସ୍ର କାର୍ଯ୍ୟ ସମ୍ପାଦନା ଓ ପ୍ରଶାସନକୁ ଏହାର ସହାୟତା ବିଷୟରେ ସମୀକ୍ଷା କରିଛନ୍ତି ବୈଠକରେ ଯୋଗ ଦେଇଥିବା ଅଫିସରମାନଙ୍କ ମଧ୍ୟରେ ପ୍ରତିରକ୍ଷା ସଚିବ ଡକ୍କର ଅଜୟ କୁମାର ସଶସ୍ତ ବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶକ ଲେପୁନାଣ୍ଟ ଜେନେରାଲ୍ ଅନୁପ ବାନାର୍ଜୀ ଏଏଫ୍ଏମ୍ଏସ୍ ସାଙ୍ଗଠନିକ ଓ କର୍ମଚାରୀ ବିଭାଗ ମହାନିର୍ଦ୍ଦେଶକ ଲେପୃନାଣ୍ଟ ଜେନେରାଲ୍ ଏକେ ହୁଡ୍ଡା ନୌବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶକ ସର୍ଜନ ଭାଇସ୍ ଆଡମିରାଲ୍ ଏମ୍ଭି ସିଂହ ଓ ବିମାନ ବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶକ ଏୟାର୍ ମାର୍ସାଲ୍ ଏମ୍ଏସ୍ ବୁତୋଲା ଉପସ୍ଥିତ ଥିଲେ ଅଫିସରମାନେ ସଶସ୍ତ ବାହିନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ତାହା ମଧ୍ୟରେ ସଶସ୍ତ ବାହିନୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶାବଳୀ କାରି ପୂଥକୀକରଣ କେନ୍ଦ୍ର ସ୍ଥାପନରେ ପ୍ରଶାସନିକ କର୍ତ୍ତୃପକ୍ଷମାନଙ୍କୁ ସହାୟତା ପ୍ରଦାନ ହସ୍କିଟାଲ ଯୋଗାଣ ଓ ସାମ୍ପ୍ରତିକ ପରିସ୍ଥିତି ଅନୁସାରେ ସ୍ୱାସ୍ଥ୍ୟସେବା ଯୋଗାଣ ପ୍ରଭୃତି ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ସାଧାରଣ ଲୋକମାନଙ୍କ ପାଇଁ ପୃଥକୀକରଣ କେନ୍ଦ୍ରମାନ ସ୍ଥାପନ କରାଯାଇଛି

ଏତଦବ୍ୟତୀତ ଅନ୍ୟ ଷ୍ଟେସନଗୁଡ଼ିକରେ ପୃଥକୀକରଣ କେନ୍ଦ୍ରମାନ ପ୍ରସ୍ତୁତ କରି ରଖାଯାଇଛି

ଲେପୁନାର୍କ୍ଷ ଜେନେରାଲ୍ ଅନୁପ ବାନାର୍ଜୀ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିଶେଷ କ୍ଷମତା ବଳରେ ଡିଜିମାନେ ଅତ୍ୟାବଶ୍ୟକ ଚିକିତ୍ସା ସରଞ୍ଜାମ ସଂଗ୍ରହ କରିଛନ୍ତି ସେଗୁଡ଼ିକ ମଧ୍ୟରେ ମାସ୍କ୍ ସାନିଟାଇଜର ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ଭେଷ୍ଟିଲେଟର ଅନ୍ତର୍ଭୁକ୍ତ ସେନାବାହିନୀ ମେଡିକାଲ୍ କର୍ପସ୍ ନୁଆଦିଲ୍ଲୀର ନରେଲାଠାରେ ସ୍ଥାପନ କରାଯାଇଥିବା ପୂଥକୀକରଣ କେନ୍ଦ୍ରେ ଚିକିତ୍ସା ସ୍ତବିଧା ଯୋଗାଉଛି

ଆବଶ୍ୟକ ସ୍ଥଳେ ସେମାନଙ୍କୁ ଏଏଫ୍ଏମ୍ଏସ୍ ହସ୍କିଟାଲ୍ଗୁଡ଼ିକରେ ସ୍ପଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯିବ

ସେମାନେ କୁଏତ୍ ସରକାରଙ୍କୁ କୋଭିଡ୍ ନାଇଷ୍ଟିନ୍ ମ୍ରକାବିଲାରେ ସହାୟତା କରିବେ

ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବ ସମୟରେ ଖାଦ୍ୟ ଶସ୍ୟ ଓ ଖାଦ୍ୟ ସାମଗ୍ରୀଗୁଡ଼ିକ ପରିବହନରେ ଏହି ଆପ୍ ସହାଯ୍ୟ କରିବ

ଏହା ମାଧ୍ୟମରେ କୃଷକ ଓ ବ୍ୟବସାୟୀମାନେ କୃଷିକାତ ପଦାର୍ଥଗୁଡ଼ିକର ପରିବହନ ପାଇଁ ସହଜରେ ଗାଡ଼ିଗୁଡ଼ିକୁ ପାଇପାରିବେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ କୃଷି କାର୍ଯ୍ୟ ସ୍ୱଚାର୍ରର୍ପେ ଚାଲିବା ଉଚିତ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୃଷି କ୍ଷେତ୍କକ ରିହାତି ପ୍ରଦାନ କରାଯାଇଛି ମନ୍ତ୍ରୀ କହିଚ୍ଚନ୍ତି କିଶାନରଥ ଆପ୍ କୃଷକ ଏଫ୍ପିଓ ଓ ସମବାୟ ସମିତିଗୁଡ଼ିକୁ ସେମାନଙ୍କର ସାମଗ୍ରୀଗୁଡ଼ିକର ପରିବହନରେ ଯଥେଷ୍ଟ ସାହାଯ୍ୟ କରିବ ଆମ ସମ୍ଘାଦଦାତା ଜଣାଇଛନ୍ତି କୃଷିକାତ ପଦାର୍ଥଗୁଡ଼ିକର ପରିବହନ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏଗ୍ରଡ଼ିକର ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବା ଉଚିତ୍ ନୁହେଁ କିଶାନ ରଥ ମୋବାଇଲ୍ ଆପ୍ କୃଷକ ଓ ବ୍ୟବସାୟୀମାନଙ୍କୁ ସେମାନଙ୍କ ପାଇଁ ଉପଯୁକ୍ତ ଗାଡ଼ିଗ୍ରଡ଼ିକର ସନ୍ଧାନ କରିବାରେ ସାହାଯ୍ୟ କରିବ ସେମାନେ ସେହି ଗାଡ଼ିଗୁଡ଼ିକ ଦ୍ୱାରା ସେମାନଙ୍କର ଫଳ ଓ ପନିପରିବା ଖାଦ୍ୟଶସ୍ୟ ତୈଳବିଜ ମସଲା ତନ୍ତୁଜାତୀୟ ଫସଲ ଫୁଲ ବାଉଁଶ ଓ ନଡ଼ିଆ ପ୍ରଭୂତି ବଜାରକୁ ପଠାଇ ପାରିବେ ଓ ସଂଗ୍ହ କରିପାରିବେ ଏହି ଆପ୍ ଦ୍ୱାରା କୃଷକ ଓ ବ୍ୟବସାୟୀମାନେ ସେମାନଙ୍କର ସାମଗ୍ରୀଗୁଡ଼ିକୁ କୃଷି କ୍ଷେତ୍ରରୁ ବିଭିନ୍ନ ମଣ୍ଡି ଓ ମଣ୍ଡିଗୁଡ଼ିକରୁ ଅନ୍ୟ ମଣ୍ଡିଗୁଡ଼ିକୁ ପଠାଇ ପାରିବେ

ଏଥିପାଇଁ ଭାରତର ଦୀର୍ଘ ଦିନର ଗବେଷଣା ଓ ଦେଶର ବୈଜ୍ଞାନିକମାନଙ୍କ ମଧ୍ୟରେ ଜିଞ୍ଜାସ୍ଥ ମନୋଭାବର ବିକାଶ ମୁଖ୍ୟତଃ ଦାୟୀ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ସଚିବ ଡକ୍କର ଆଶୁତୋଷ ଶର୍ମା ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ବିଶେଷ ସାକ୍ଷାତକାରରେ ଖୁବ୍ କମ୍ ସମୟ ମଧ୍ୟରେ ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତି ଗୁଡ଼ିକ ବିଷୟରେ ବ୍ୟାଖ୍ୟା କରିଛନ୍ତି ଦେଶରେ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ସଂକ୍ରାନ୍ତରେ ଗବେଷଣା ଉପରେ ଡକ୍କର ଶର୍ମା କହିଛନ୍ତି ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଏ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ପାଇଁ ଅନେକ ପ୍ରତିଷ୍ଠାନକୁ ସହାୟତା କରୁଛି ସେ କହିଛନ୍ତି ଭାରତ ଏ ଦିଗରେ ଆମେରିକା ଓ ଇସ୍ୱାଏଲ୍ ସହ ଗବେଷଣାର ଫଳାଫଳର ଆଦାନାପ୍ରଦାନ କର୍ ଛି ଶେକ୍ ହସିନା ଅପିଲ୍ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେକ୍ ହସିନା ରମ୍ଜାନ୍ ମାସରେ ସ୍ୱତନ୍ତ୍ର ତରାବି ପ୍ରାର୍ଥନା ଘର ମଧ୍ୟରେ ରହି କରିବାକୁ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଏଭଳି ନିବେଦନ କରିଛନ୍ତି ଗତକାଲି ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମତୀ ହସିନା କହିଛନ୍ତି ସାଉଦିଆରବ ସମେତ ଅନ୍ୟ ମୁସଲମାନ ଦେଶଗୁଡ଼ିକ ଭଳି ବାଙ୍ଗଲାଦେଶର ଲୋକମାନେ ମଧ୍ୟ ଘର ମଧ୍ୟରେ ରହି ପାର୍ଥନା କରିବା ଉଚିତ୍ ସେ କହିଛନ୍ତି ଯେକୌଣସି ସ୍ଥାନରୁ ପ୍ରାର୍ଥନା କରାଯାଇ ପାରିବ ଶ୍ରୀମତୀ ହସିନା କହିଛନ୍ତି ଭାଟିକାନ୍ ସିଟି ମଧ୍ୟ ଏଭଳି ପଦକ୍ଷେପ ନେଇଛି ଓ ବାଙ୍ଗଲାଦେଶକୁ ସେମାନଙ୍କଠାରୁ ଶିକ୍ଷାଲାଭ କରିବାକୁ ପଡ଼ିବ ଇତିମଧ୍ୟରେ ବାଙ୍ଗଲାଦେଶରେ ଆଜି କରୋନା ଭୂତାଣୁରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି